ଏଥିପାଇଁ ଆବଶ୍ୟକ ଭିଉିଭ୍ମି ଯନ୍ତପାତି ମାନବସମ୍ୟଳ ଆଦି ଉପଲହ କରାଯିବ

କେନ୍ଦ୍ରମନ୍ତୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୂତ୍ୱରେ ଓଡ଼ିଶା ପଣ୍ଟିମବଙ୍ଗ ଆସାମ ଝାଡ଼ଖଣର ଏକ ପ୍ରତିନିଧି ମଣ୍ଣଳୀ କେନ୍ଦ୍ର ଗୂହମନ୍ତୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି

ଏହାକୁ ବିଚାରକୁ ନେଇ ସର୍ବୋଚ ନ୍ୟାୟାଳୟ ଏହି ନିର୍ଦ୍ଦେଶ ଦେଇଛନ୍ତି

ଏହି ମହୋହବରେ ଦେଶର ବିଭିନୁ ରାକ୍ୟରୁ ଆସିଥିବା ନୂତ୍ୟ ଦଳ ସେମାନଙ୍କର ପ୍ରତିଭା ପ୍ରଦର୍ଶନ କରିବେ